ଚାଷୀ ସମସ୍ୟା ଓ ଧାନକିଶା ପ୍ରସଙ୍ଗରେ ଆକି ବିଧାନସଭାର ଶ୍ରନ୍ୟକାଳରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପୁନର୍ବାର ଖାଦ୍ୟଯୋଗାଣ ମନ୍ତୀଙ୍କ ବିବୂତ୍ତି ଦାବି କରିଥିଲେ ଏହାକୁ ନେଇ ବିରୋଧୀ ସଦସ୍ୟ ଧାରଶା ଦେଇଥିଲେ

ଗୃହରେ ବିବୃତ୍ତି ରଖି ସ୍ୱାସ୍ଥ୍ୟମନ୍ତୀ ନବ ଦାଶ କହିଛନ୍ତି ଯୋଗ୍ୟତା ଭିତ୍ତିରେ ଆଦୋଳନରତ ଏଏନ୍ଏମ୍ଙ୍କୁ ନିଯୁକ୍ତି ଦିଆଯିବ

ସେ କହିଛନ୍ତି ଏହା ଦ୍ୱାରା ଓଡ଼ିଶାର ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ଲାଗି ଅସୁବିଧା ହେବ ତେଣୁ ଏହି ନିୟମରେ ପରିବର୍ତନ ପାଇଁ ସେ ଦାବି କରିଥିଲେ